ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ

ଦେଶ ଏହାର ଧର୍ମ ନିରପେକ୍ଷ ଭାବଧାରାକୁ ନେଇ ଗର୍ବିତ ବୋଲି ଭାରତ କହିଛି

ପୁଲିସ୍ କହିଛି ଜିଲ୍ଲାର ଜାସୋଲ୍ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା ପ୍ରବଳ ବେଗରେ ପବନ ବହିବାରୁ ସେଠାରେ ବନ୍ଧା ହୋଇଥିବା ସାମିଆନା ଉପୁଡ଼ିପଡ଼ିବା ଫଳରେ ତା' ତଳେ ବସିଥିବା ଲୋକମାନେ ବାହାରକ୍ତ ବାହାରିପାରି ନ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ଦୂର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଟ୍ୱିଟ୍ ଯୋଗେ ଶ୍ରୀ ମୋଦି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି

କିଛି ସନ୍ତାସବାଦୀ କିଗାମ୍ ଅଞ୍ଚଳର ଦାରାମଦୋରା ଗାଁରେ ଲୁଚି ରହିଥିବାର ଖବର ମିଳିବା ପରେ ଆଜି ପ୍ରତ୍ୟୁଷରେ ନିରାପତ୍ତା ବାହିନୀର ଜବାନମାନେ ସମ୍ପୁକ୍ତ ଇଲାକାକ୍ ଘେରାଉ କରି ରଖିଥିଲେ ଯବାନମାନେ ସେହି ଅଞ୍ଚଳରେ ଘେରାଉ କରିବାରୁ ଲୁଚି ରହିଥିବା ସନ୍ତାସବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ ଫଳରେ ଜବାନମାନେ ପାଲଟା ଗୁଳିଚାଳନା କରିଥିଲେ ନିହତ ସନ୍ତ୍ରାସବାଦୀମାନଙ୍କର ପରିଚୟ ମିଳି ନାହିଁ ସେମାନଙ୍କଠାରୁ ବିପୁଳ ଅସ୍ତଶସ୍ତ ଓ ଗୋଳାବାରୁଦ ଜବତ କରାଯାଇଛି

ଏହି ଗୁଳି ବିନିମୟରେ ନିରାପତ୍ତା ବାହିନୀର କୌଣସି କ୍ଷତି ଘଟି ନ ଥିବା ପ୍ରାଥମିକ ସମ୍ଘାଦରୁ ଜଣାପଡିଛି ଇଣ୍ଡିଆ ୟୁଏସ୍ ଭାରତ କହିଛି ନିଜର ଧର୍ମନିରପେକ୍ଷ ପରିଚୟ ପାଇଁ ଏହି ଦେଶ ଗର୍ବିତ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ଏହାର ବହ୍ରଳବାଦୀ ସମାଜ ସହନଶୀଳତା ଓ ସମାବେଶିତା ପାଇଁ ବିଶ୍ୱରେ ସ୍ୱତନ୍ତ ପରିଚୟ ଲାଭ କରିଛି ବୋଲି ଭାରତ ପକ୍ଷରୁ କୁହାଯାଇଛି ଆମେରିକାର ବୈଦେଶିକ ବିଭାଗ ପକ୍ଷର୍ ଆନ୍ତର୍ଜାତିକ ଧାର୍ମିକ ସ୍ୱାଧୀନତା ସମ୍ପର୍କରେ ପ୍ରକାଶିତ ଏକ ଲେଖା ଉପରେ ସ୍ୱଷ୍ଟୀକରଣ ଦେଇ ବୈଦେଶିକ ମନ୍ତ୍ରଶାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଭାରତୀୟ ସମ୍ଭିଧାନ ସଂଖ୍ୟାଲଘୁଙ୍କ ସମେତ ସବୁ ନାଗରିକଙ୍କ ମୌଳିକ ଅଧିକାର ପ୍ରଦାନ କରି ତାହାକୁ ସ୍ୱରକ୍ଷିତ କରିଛି ଭାରତ ଏକ ଶକ୍ତିଶାଳୀ ଓ ଦାୟିତ୍ୱବାନ ଗଣତନ୍ତ ଏଠାରେ ଦେଶର ସିୟିଧାନ ଧାର୍ମିକ ସ୍ୱାଧୀନତା ଓ ସଂଖ୍ୟାଲଘୁଙ୍କୁ ସୁରକ୍ଷା ପ୍ରଦାନ କରୁଛି ଯାହା ସର୍ବକନ ବିଦିତ ଗଣତାନ୍ତିକ ଶାସନ ବ୍ୟବସ୍ଥା ଓ ଆଇନ୍ର ଶାସନ ମୌଳିକ ଅଧିକାରକୁ ସୁରକ୍ଷିତ ଓ ପ୍ରୋସାହିତ କରିଥାଏ ଶ୍ରୀ କ୍ରମାର କହିଛନ୍ତି ଭାରତର ନାଗରିକ ସାୟିଧାନିକ ବ୍ୟବସ୍ଥାରେ ସୁରକ୍ଷିତ ଥିବାବେଳେ ଅନ୍ୟ କେଉଁ ଦେଶ ଏ ବିଷୟରେ କ'ଣ କହିଲା ବା ମତଦେଲା ସେ ନେଇ ଭାରତର କିଛି ଯାଏଆସେ ନାହିଁ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପିର ରାଜ୍ୟସଭା ଏମ୍ପି ତଥା ଗଣମାଧ୍ୟମ ମୁଖ୍ୟ ଅନୀଲ ବାଲୁନି କହିଛନ୍ତି ଯେ ଆମେରିକା ବୈଦେଶିକ ବିଭାଗର ଏହି ରିପୋର୍ଟ ପଛରେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଓ ଷଡ଼ଯନ୍ତ୍ର ରହିଛି

ରାଜ୍ୟ ସରକାର ପିଲାମାନଙ୍କ ଚିକିତ୍ସାରେ ଅବହେଳାପାଇଁ ବରିଷ୍ଣ ଡାକ୍ତର ଡକ୍ଟର ଭୀମ୍ସେନ୍ଙ୍କୁ ନିଲମ୍ବନ କରିଛନ୍ତି ଏସ୍କେଏମ୍ସି ହସ୍କିଟାଲ୍ର ସୁପରିଣ୍ଟେଣ୍ଟେଣ୍ଟ୍ ଏସ୍କେ ସାହି କହିଛନ୍ତି ମୌସୁମୀ ବର୍ଷାର ଆଗମନ ପରେ ଅସୁସ୍ଥ ଶିଶୁମାନଙ୍କ ସଂଖ୍ୟା ହ୍ରାସ ଘଟୁଛି ହର୍ଷବର୍ଦ୍ଧନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ ତାଙ୍କ ମନ୍ତ୍ରଣାଳୟର ବରିଷ ଅଧିକାରୀମାନଙ୍କ ସହ ଆଜି ନୂଆଦିଲ୍ଲୀରେ ବିହାର ମସ୍ତିଷ୍କ ଜ୍ୱର ଘଟଣାର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି

ସେ ଆହୁରି କହିଛନ୍ତି ବହୁ ବିଭାଗୀୟ ଚିକିତ୍ସା ବିଶେଷଜ୍ଞଙ୍କ କେନ୍ଦ୍ରୀୟ ଦଳ ମୁକ୍କାଫର୍ପୁରଠାରେ ଏକ ସପ୍ତାହରୁ ଅଧିକ ସମୟ ଧରି ମୁତ୍ୟନ ଥିବାବେଳେ ସେମାନେ ରୋଗୀମାନଙ୍କୁ ଅହର୍ନିଶ ଚିକିିି ସେବା ଯୋଗାଇ ଦେଉଛନ୍ତି ଡକୁର ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିକାରୀମାନଙ୍କ ସହ ପ୍ରତ୍ୟହ ମସ୍ତିଷ୍କ ଜ୍ୱର ମାମଲାଗ୍ରଡ଼ିକର ସମୀକ୍ଷା କର୍ତ୍ଥନ୍ତି

କାମୁଇ କଟିହାର ବକ୍ୱାର ବେଗୁସରାଇ ଏବଂ ଅର୍ୱାଲ୍ରେ ମଧ୍ୟ କିଛି ଲୋକଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି ଆହତମାନଙ୍କୁ ସ୍ଥାନୀୟ ଚିକିତ୍ସାଳୟଗୁଡ଼ିକରେ ଭର୍ତ୍ତି କରାଯାଇଛି

ଆହତମାନଙ୍କୁ ମାଗଣାରେ ଚିକିତ୍ସା କରିବାପାଇଁ ଶ୍ରୀ କୁମାର ନିର୍ଦ୍ଦେଶ ଦେଇଛନ୍ତି

ପାର୍ଲାମେଣ୍ଟ ସଂସଦର ଉଭୟ ଗୃହରେ ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରାଯିବ

ନବନିଯୁକ୍ତ ବିକେପି କାର୍ଯ୍ୟକାରୀ ଅଧ୍ୟକ୍ଷ କେପି ନଡ୍ରା ଆସନ୍ତାକାଲି ରାଜ୍ୟସଭାରେ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଲୋକସଭାରେ ଆଲୋଚନା ଆରମ୍ଭ କରିବେ

ଶ୍ୟାମାପ୍ରସାଦ ଆନିଭର୍ସାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ବିଜେପିର ଆଦର୍ଶ ପୁରୁଷ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କର ବଳିଦାନ ଦିବସରେ ଆଜି ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଏକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଡକୁର ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ଉତ୍ଗୀକୃତ ଦେଶପ୍ରେମୀ ଓ ଗର୍ବିତ ଜାତୀୟତାବାଦୀ ନେତା ଥିଲେ ସେ ତାଙ୍କର ସାରା ଜୀବନ ଦେଶର ଏକତା ଓ ଅଖଶ୍ତତା ପାଇଁ ଉତ୍ସର୍ଗ କରିଥିଲେ

ରାଜ୍ୟ ବିଜେପି ଅଧ୍ୟକ୍ଷ ତଥା ସାଂସଦ ଦିଲୀପ୍ ଘୋଷ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଡକୁର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି

ବୈଦେଶିକ ମନ୍ତ୍ରୀ ଡକ୍କର ଏସ୍ ଜୟଶଙ୍କର ଏକ ସ୍ୱତନ୍ତ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉଦ୍ବୋଧନ ଦେଇ ଏହି ପ୍ରକଳ୍ପ ଆରମ୍ଭ ହେବା ଦିନଠାରୁ ସେ ଏହାସହ ବ୍ୟକ୍ତିଗତ ଭାବେ ଜଡ଼ିତ ଥିବା କହିଛନ୍ତି ଏହି ସେବା ବନ୍ୟା ଓ ନିକଟରେ ହୋଇଥିବା ସନ୍ତାସବାଦୀ ଆକ୍ରମଣ ସମୟରେ ଶ୍ରୀଲଙ୍କାର କନସାଧାରଣଙ୍କ ସହାୟତା ଯୋଗାଇଥିବା ଶ୍ରୀ ଜୟଶଙ୍କର କହିଛନ୍ତି ବିହାର ଲାଲୁ ଆର୍କେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ପାଟନାଠାରେ ଥିବା ବେନାମୀ ସମ୍ପତ୍ତି ବାଜ୍ୟାପ୍ତି କରିବାପାଇଁ ଆୟକର ବିଭାଗ ନିର୍ଦ୍ଦେଶ ଦେଇଛି

ବିଟିଭି ଇଣ୍ଡିଆ ବାଂଲାଦେଶର ସ୍ଟଚନା ମନ୍ତ୍ରୀ ହସନ୍ ମହଜ୍ଗୁଦ୍ କହିଛନ୍ତି ଭାରତରେ ବାଂଲାଦେଶ ଟିଭି ବା ବିଟିଭିର ପ୍ରସାରଣ ପାଇଁ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ଚୃଡ଼ାନ୍ତ ହୋଇଛି ଆଜି ଡାକାଠାରେ ସେ କହିଛନ୍ତି ଭାରତରେ ବାଂଲାଦେଶ ବେତାର କୁ ଉପଲହ୍ଧ କରାଇବା ପାଇଁ ମଧ୍ୟ ଉଭୟ ଦେଶ ସହମତ ହୋଇଛନ୍ତି

ନିକଟରେ ଭୁବନେଶ୍ୱରଠାରେ ଭାରତୀୟ ପ୍ରର୍ଷ ହକି ଦଳ ଏଫଆଇଏଚ୍ ସିରିଜ୍ ଫାଇନାଲ୍ ବିଜୟୀ ହୋଇଥିଲା ସେମିଫାଇନାଲ୍ରେ ଭାରତୀୟ ମହିଳା ଦଳ ଚିଲିକୁ ହରାଇ ଫାଇନାଲ୍କୁ ଉନ୍ନୀତ ହୋଇଥିଲା ବର୍ତ୍ତମାନ ବିଶ୍ୱରେ ନବମ ସ୍ଥାନରେ ଥିବା ଭାରତୀୟ ଦଳ ଆଜିର ବିଜୟ ପରେ ର୍ୟାଙ୍କିଙ୍ଗ୍ରେ ଉପର ସ୍ଥାନକୁ ଯିବ ଏବଂ ଚଳିତ ବର୍ଷ ହେବାକୁ ଥିବା ଅଲମ୍ପିକ୍ କ୍ୱାଲିଫାୟର୍ ପର୍ଯ୍ୟାୟ ପାଇଁ ନିକ ସ୍ଥାନ ସୁଦୃତ୍ କରିପାରିବ

ପାକିସ୍ତାନ ପକ୍ଷରୁ ମହଜ୍ଞଦ ସୋହେଲ୍ ଅଣଷଠି ବଲ୍ରୁ ସର୍ବାଧିକ ଅଣାନବେ ରନ୍ କରିଥିବାବେଳେ ବାବର ଆଜମ୍ ଅଶସ୍ତରି ରନ୍ କରିଥିଲେ